ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିର୍ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ତାହା ପରକୁ ତାମିଲନାଡ଼ୁ ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶ ରହିଛି

ପିଏମ୍ ଭୂମିପୂଜନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭ୍ତମିପ୍ଟଜନ ସକାଶେ ଆଉ ମାତ୍ର ସପ୍ତାହେ ସମୟ ବାକି ଅଛି

ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତି ଖୁବ୍ କୋରସୋରରେ ଆଗେଇ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଏଥିପାଇଁ ବିଭିନ୍ନ ପବିତ୍ରସ୍ଥଳୀରୁ ମୂତ୍ତିକା ଓ ଜଳ ପ୍ରଭୂତି ଅଣାଯାଇ ଅଯୋଧ୍ୟାରେ ରଖାଯାଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଗଙ୍ଗା ଯମୁନା ଓ ସରସ୍ୱତୀର ମିଳନସ୍ଥଳୀ ସଙ୍ଗମରୁ ମୃତ୍ତିକା ଓ ଜଳ ଅଯୋଧ୍ୟାକୁ ପଠାଯିବ ତାହାକୁ ରାମମନ୍ଦିର ନିର୍ମାଣ କାର୍ଯ୍ୟରେ ଲଗାଯିବ କୃଷ୍ଣଜନ୍କଭୂମି ମଥୁରାର ଲୋକମାନେ ମଧ୍ୟ ସ୍ପତନ୍ତ୍ର ରଜତ ଶିଳା ପୂଜନ କାର୍ଯ୍ୟ ସମ୍ପନ୍ନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଶଗ୍ରହଣ କରିଛନ୍ତି ମଥୁରାର ବିଭିନ୍ନ ପୁଷ୍କରିଣୀର ଜଳ ସମେତ ସେହି ଇଟାକୁ ଅଯୋଧ୍ୟା ପଠାଯିବ ପାରମ୍ପରିକ ଚିତ୍ରକୂଟ ସହରର ସାଧୁ ଓ ସନ୍ଥମାନେ ଭାରତ କ୍ରପରୁ ମୃତ୍ତିକା ଓ ଜଳ ମହନ୍ତ ନିତ୍ୟଗୋପାଳ ଦାସଙ୍କ ନିକଟକୁ ପଠାଇଛନ୍ତି ମହନ୍ତ ନିତ୍ୟଗୋପାଳ ଦାସ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମୁଖ୍ୟ ରହିଛନ୍ତି

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏହି ଅର୍ଥ ଦାନ କରାଯାଇଥିଲା ଜାବଡେକର ଟାଇଗର କଞ୍ଜରଭେସନ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ବ୍ୟାଘ୍ରମାନଙ୍କର ସଂରକ୍ଷଣ ପାଇଁ ଜଙ୍ଗଲରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଅଭିବାଦନ ଜଣାଇଛନ୍ତି

ଭିପି ଟାଇଗର ପ୍ରୋଜେକ୍ଟ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ସରକାର ବ୍ୟାଘ୍ର ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ ଏଥିପାଇଁ କେନ୍ଦ୍ରସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ କିଛି ଟ୍ୱିଟ୍ବାର୍ଭାରେ ଶ୍ରୀ ନାଇଡୁ ବ୍ୟାଘ୍ରମାନଙ୍କର ସୁରକ୍ଷା ସଂକ୍ରାନ୍ତରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆହ୍ପାନ ଦେଇଛନ୍ତି ଏଥିପାଇଁ ଜଙ୍ଗଲ ଓ ପରିବେଶର ଗୁରୁତ୍ୱକୁ ସେ ଦୋହରାଇଛନ୍ତି ବ୍ୟାଘ୍ରମାନଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶର ଜନସାଧାରଣଙ୍କୁ ଆହ୍ୱାନ ଦେଇଚନ୍ତି କ୍ଲାସ୍ ଟେନ୍ ରେଜଲ୍ଟ ଓଡ଼ିଶା ଓ ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ସେମାନଙ୍କର ଦଶମଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାଏକ୍ସାଡ୍ ମୁମ୍ୟାଇରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ କରିଛନ୍ତି

ଛାତ୍ରଛାତ୍ରୀମାନେ ଅପରାହ୍ନ ଗୋଟାଏ ସୁଦ୍ଧା ସେମାନଙ୍କର ଫଳାଫଳ ଜାଣିପାରିଚ୍ଚନ୍ତି ମାଟ୍ରିକ୍ ପରୀକ୍ଷା ଫଳ ସେହିଭଳି ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକାକୁ ଆଜି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଭିଡ଼ିଓ କନ୍ଫରେନ୍ନିଂ ମଧ୍ମରେ ଉନ୍ମୋଚନ କରିଥିଲେ ମାଟ୍ରିକ୍ ପରୀକ୍ଷାରେ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନଙ୍କ ପାସ୍ ହାର ଅଧିକ ରହିଥିବା ଜଣାପଡ଼ିଛି